କେନ୍ଦ୍ର ସରକାର ଆଜି ଜାତୀୟ ଶୋକ ଦିବସ ଘୋଷଣା କରିଛନ୍ତି

ପାରିକର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଶେଷକୃତ୍ୟ ଆଜି ସନ୍ଧ୍ୟାରେ ମୀରାମାରଠାରେ ସଂପନ୍ନ ହେବ

ସର୍ବସାଧାରଣଙ୍କ ଶେଷ ଦର୍ଶନ ଲାଗି ସେଠାରୁ ତାଙ୍କ ମରଶରୀରକୁ କଳା ଏକାଡେମୀକୁ ନିଆଯିବ

ଏହି ସମୟରେ ରାଜ୍ୟର ସବୁ ଅଟ୍ଟାଳିକାରେ କାତୀୟ ପତାକା ଅର୍ଦ୍ଧନମିତ ରହିବ ଏବଂ ସରକାରୀ ସ୍ତରରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ମ କରାଯିବ ନାହିଁ କେନ୍ଦ୍ ସରକାର ମଧ୍ୟ ତାଙ୍କ ବିୟୋଗରେ ଆଜି ଜାତୀୟ ଶୋକଦିବସ ଘୋଷଣା କରିଛନ୍ତି କାତୀୟ ପତାକା ଆଜି ନ୍ତଆଦିଲ୍ଲୀରେ ଏବଂ ରାଜ୍ୟମାନଙ୍କ ରାଜଧାନୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଅର୍ଦ୍ଧନମିତ ରହିବ ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଶୋକସଭା ପାଇଁ ଆଜି ସକାଳେ କେନ୍ଦ୍ କ୍ୟାବିନେଟ୍ର ବୈଠକ ଡକାଯାଇଛି ରାଷ୍ଟପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଭାପତି ଅମିତ ଶାହା ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ଏବଂ ଅନ୍ୟ ବିଶିଷ୍ଠ ବ୍ୟକ୍ତିମାନେ ପାରିକରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି

ବିଞ୍ଜପ୍ତି ଜାରି ହେଲା ପରେ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଯିବ

ଲୋକସଭାର ଉପବାଚସ୍କତି ଏମ୍ ଥାମ୍ପିଦୁରାଇଙ୍କୁ କରୁର୍ ଆସନରୁ ପୁଣିଥରେ ପ୍ରାର୍ଥୀ କରାଯାଇଛି ପୂର୍ବତନ ରାଜ୍ୟସଭା ସଦସ୍ୟ ପଲ୍ ମନୋଜ ପାଣ୍ଡିଆନ୍ ତିରୁନେଲ୍ଭେଲି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବାବେଳେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଓ ପନୀର ସେଲଭମ୍ଙ୍କ ପୁଅ ଓପି ରବୀନ୍ଦ୍ରନାଥ କୁମାର ଥେଣି ଆସନରୁ ପାର୍ଟି ଟିକେଟ୍ରେ ନିର୍ବାଚନ ଲଢ଼ିବେ

ପିଏମ୍କେ ପାଞ୍ଚଟି ଲୋକସଭା ଆସନ ପାଇଁ ନାମ ଘୋଷଣା କରିଥିଲା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକୁର ଅମ୍ଭୁମଣି ରାମଦୋଷଙ୍କୁ ଧର୍ମପୁରୀ ନିର୍ବାଚନ ମଣ୍ଡଳୀରୁ ଛିଡ଼ା କରାଯାଇଛି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ମୂର୍ତ୍ତି ଆରାକୋନାମ୍ ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ

ରାଜ୍ୟସଭା ସାଂସଦ କାନୀ ମୋଝି ଟ୍ୱିଟିକୋରିନ୍ରୁ ନିର୍ବାଚନ ଲଢ଼ିବେ ପୂର୍ବତନ ଦୂରସଂଚାର ମନ୍ତ୍ରୀ ଦୟାନିଧି ମାରାନ୍ ମଧ୍ୟ ଚେନ୍ନାଇ ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜା ନୀଳଗିରି ସଂରକ୍ଷିତ ଆସନରୁ ନିର୍ବାଚନ ଲଢ଼ିବେ

ଗତକାଲି ପାଟନାଠାରେ ବିକେପି କେଡିୟୁ ଓ ଲୋକ ଜନଶକ୍ତି ପାର୍ଟି ପକ୍ଷରୁ ଏକ ମିଳିତ ବିବୃତ୍ତିରେ ଏହି ଘୋଷଣା କରାଯାଇଛି ଜନତାଦଳ ୟୁନାଇଟେଡ୍ ରାଜ୍ୟଶାଖା ସଭାପତି ବଶିଷ୍ଠ ନାରାୟଣ ସିଂ ବିଜେପି ରାଜ୍ୟଶାଖା ସଭାପତି ନିତ୍ୟାନନ୍ଦ ରାୟ ଏବଂ ଏଲ୍ଜେପି ରାଜ୍ୟ ସଭାପତି ପଶୁପତି କୁମାର ପାରସ୍ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ସେମାନେ କହିଛନ୍ତି ସଂସଦୀୟ ବୋର୍ଡ଼ ବୈଠକ ପରେ ପ୍ରାର୍ଥୀମାନଙ୍କ ନାମ ଚୂଡ଼ାନ୍ତ ହେବ

ଏଲ୍ଜେପି ହାଜିପ୍ରର ବୈଶାଳୀ ସମସ୍ତିପ୍ରର ଜାମ୍ବଇ ଠଗରିଆ ଓ ନାଓଡ଼ା ଆସନରୁ ପ୍ରାର୍ଥୀ ଛିଡ଼ା କରାଇବାକୁ ସ୍ଥିର ହୋଇଛି

ଉଉର ପୂର୍ବ ଗଣତାନ୍ତିକ ମେଣ୍ଟର ଅଂଶିଦାର ଦଳ ଆସାମ ଗଣପରିଷଦ ଆସାମରେ ତିନୋଟି ଲୋକସଭା ଆସନର୍ ପ୍ରାର୍ଥୀ ଛିଡ଼ା କରିବେ ଉତ୍ତରପ୍ରଦେଶରେ ଏସ୍ପି ବିଏସ୍ପି ଓ ଆର୍ଏଲ୍ଡି ମେଣ୍ଟକ୍କ କଂଗ୍ରେସ ସାତଟି ଲୋକସଭା ଆସନ ଦେବା ପାଇଁ ଘୋଷଣା କରିଛି ଉତ୍ତରପ୍ରଦେଶ ରାଜ୍ୟ କଂଗ୍ରେସ ଶାଖା ସଭାପତି ରାଜ ବବର କହିଛନ୍ତି ମୈନ୍ପ୍ରରୀର୍ ମୁଲାୟମ୍ ସିଂହ ଯାଦବ ଓ କନୌଜ୍ରୁ ଡିମ୍ପଲ୍ ଯାଦବ ପ୍ରାର୍ଥୀ ହେବେ ବିଏସ୍ପି ମୁଖ୍ୟ ମାୟାବତୀ ସମାଜବାଦୀ ପାର୍ଟି ଜାତୀୟ ସଭାପତି ଅଖିଳେଶ ଯାଦବ ଏବଂ ଆର୍ଏଲ୍ଡିର ବାପାପ୍ରଅ ଯୋଡ଼ି ଅଜିତ୍ ସିଂହ ଓ ଜୟନ୍ତ ସିଂହ ଯେଉଁଠୁ ନିର୍ବାଚନ ଲଢ଼ିବେ ସେଠାରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଛିଡ଼ା କରାଇବ ନାହିଁ ଡବ୍ଲୁ ବି କଂଗ୍ରେସ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଓ ବାମସାମୁଖ୍ୟ ମଧ୍ୟରେ ଆସନ ବୁଝାମଣା ପ୍ରତି ଧକ୍କା ଲାଗିଛି

ରାଜ୍ୟଶାଖା ପକ୍ଷର୍ ଏ ବିଷୟ ହାଇକମାଣ୍ଡଙ୍କୁ ଜଣାଇ ଦିଆଯାଇଛି

ସିପିଏମ୍ ରାଜ୍ୟ ସମ୍ପାଦକ ସୂର୍ଯ୍ୟକାନ୍ତ ମିଶ୍ର କହିଛନ୍ତି ବାମପନ୍ତୀ ଦଳଗୁଡ଼ିକ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କଂଗ୍ରେସକୁ ଅପେକ୍ଷା କରି ବସିପାରିବେ ନାହିଁ ସୁଷମା ମାଳଦୀପ୍ ଭାରତର ଓ ମାଳଦୀପ ଉନ୍ୟନ ସହଯୋଗ ସମେତ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଜନସମ୍ପର୍କ ବୃଦ୍ଧି ଓ ଆଉ କେତେକ କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗ ମଜବୁତ କରିବାକୁ ରାଜି ହୋଇଛନ୍ତି ଗତକାଲି ସନ୍ଧ୍ୟାରେ ମାଳଦ୍ୱୀପ ରାଜଧାନୀ ମାଲେଠାରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦ୍ଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ରାଜିନାମା କରାଯାଇଛି ଦକ୍ଷତା ବୃଦ୍ଧି ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବାଣିଜ୍ୟ ପୁଞ୍ଜିନିବେଶ ଓ ଅର୍ଥନୀତି ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉପାୟ ଉପରେ ମିଳିତ ମନ୍ତ୍ରୀଷ୍ଠରୀୟ ବୈଠକରେ ଆଲୋଚନା ହୋଇଛି

ମାଳଦୀପ ସରକାର କାର୍ଯ୍ୟଭାର ଗ୍ରହଣ କଲା ପରେ ଏହାର ହେଉଛି ଶ୍ରୀମତୀ ସ୍ୱରାଜଙ୍କର ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ସମେତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ତାଙ୍କ ସହ ମାଳଦୀପ ଯାଇଛି ମାଳଦୀପ ବୈଦେଶିକ ମନ୍ତ୍ରୀ ଭାରତକୁ ଏକ ବନ୍ଧ ରାଷ୍ଟ ଓ ଉଚ୍ଚତମ ଭାଗିଦାରୀ ରାଷ୍ଟ ଭାବେ ବର୍ଣ୍ଣନା କରିଛନ୍ତି ଶ୍ରୀମତୀ ସ୍ୱରାଜ ଆଜି ରାଷ୍ଟ୍ରପତି ଇବ୍ରାହିମ୍ ମହଞ୍ମଦ ସୋଲିହଙ୍କୁ ସାକ୍ଷାତ କରିବାର ପରେ ସ୍ପଦେଶ ଫେରିବେ

ସେ ଦେଶର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଦେଶର ମଧ୍ୟଭାଗରେ ଅବସ୍ଥିତ ମୋପ୍ତି ଅଞ୍ଚଳର ଡ୍ୟୁରା ସେନା ଛାଉଣୀ ଉପରେ ଗତକାଲି ବଡ଼ି ଭୋର୍ରୁ ସେହି ଆକ୍ରମଣ କରାଯାଇଥିଲା ଆଫ୍ରିକାରେ ସ୍ଥିରତା ଓ ଗଣତନ୍ତ୍ର ସ୍ଥାପନର ଯାଉଥିବା ବେଳେ ମାଲିରେ କିଛି ବର୍ଷ ହେଲା ଗୃହ ଯୁଦ୍ଧ ସାମରିକ ବିଦ୍ରୋହ ଓ ସନ୍ତାସବାଦ ଆକ୍ରମଣ ଲାଗି ରହିଛି

ବ୍ୟାଟସ୍ମ୍ୟାନ୍ ତାଲିକାରେ କୋହଲି ପ୍ରଥମ ସ୍ଥାନରେ ଥିଲାବେଳେ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି

ବୋଲର ତାଲିକାରେ ବୁମ୍ରା ପ୍ରଥମ ସ୍ଥାନରେ ଅଛନ୍ତି ତାଙ୍କ ତଳେ ନ୍ୟୁଜିଲାଣ୍ଡର ବୋଲର ଟ୍ରେଣ୍ଟ ବୋଲ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଟିମ୍ ର୍ୟାଙ୍କିଙ୍ଗ୍ରେ ଇଲଣ୍ଡ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ଅଛି